ରାଜ୍ୟ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି

ଜମ୍ମୁ କାଶ୍ମୀର ପୌର ନିର୍ବାଚନର ଭୋଟଗଣତି ଚାଲିଛି

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାବଣପୋଡ଼ି ଦେଖୁଥିବା ଲୋକମାନେ ନିଆଁ ଲାଗିବା ଭୟରେ ନିକଟସ୍ତ ରେଳ ଲାଇନ୍ ଆଡ଼କୁ ଦୌଡ଼ିବାବେଳେ ସେମାନଙ୍କ ଉପରକୁ ଦ୍ରତଗାମି ଟ୍ରେନ୍ ମାଡ଼ିଯାଇଥିଲା ସବ୍ଡିଭିଜନାଲ୍ ମାଜିଷ୍ଟ୍ରେଟ୍ ରାଜେଶ ଶର୍ମା କହିଛନ୍ତି ଆହତମାନଙ୍କୁ ବିଭିନ୍ନ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଛି ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଏବଂ ବହୁ ବରିଷ୍ଠ ଅଧିକାରୀ ଘଟଣା ପରିଦର୍ଶନ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ପଞ୍ଜାବକୁ ଯଥାସମ୍ଭବ କେନ୍ଦ୍ରୀୟ ସହାୟତା ଯୋଗାଇବାପାଇଁ ଘୋଷଣା କରିଛନ୍ତି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ବିକ୍ଷିପ୍ତ ହୋଇ ପଡ଼ିଥିବା ରକ୍ତରେ କୁଡୁବୁଡୁ ଶରୀରର ବିଭିନ୍ନ ଅଂଶର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ନେଇ ଏକ ସଙ୍କଟ ପରିଚାଳନା ଗୋଷୀ ଗଠନ କରିଛନ୍ତି ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଚଳାଇଥିବାବେଳେ ପ୍ରଶାସନିକ ଓ ପୁଲିସ୍ ବାହିନୀକୁ ଗତିଶୀଳ କରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଜଣେ ରେଳବାଇ ଅଧିକାରୀ କହିଛନ୍ତି ଦୁର୍ଘଟଣା ପରେ ଜଳନ୍ଧର ଅମୃତସର ରୁଟ୍ର ସମସ୍ତ ଟ୍ରେନ୍ ବାତିଲ୍ କରାଯାଇଛି କିଛି ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଥିବାବେଳେ ଅନ୍ୟ କେତେକ ଟ୍ରେନ୍ ଜଳନ୍ଧରଠାରେ ଅଟକି ରହିଛି

ମୃତକଙ୍କ ପ୍ରତି ଶୋକବାର୍ତ୍ତା ଓ ସମବେଦନାର ସୁଅ ଛୁଟିଥିବାବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ରାଜ୍ୟପାଳ ଭିପି ସିଂ ବଦ୍ନୋର୍ ଏବଂ ଆହୁରି ଅନେକ ନେତା ଏଥିପାଇଁ ଗଭୀର ଶୋକ ପ୍ରକାଶ କହିଛନ୍ତି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ୍ ଟ୍ୱିଟ୍ ଯୋଗେ କହିଛନ୍ତି ସେ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ସେ ଗଭୀର ଭାବେ ମର୍ମାହତ ହୋଇଛନ୍ତି ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସେ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ ଯୋଗେ କହିଛନ୍ତି ଏହି ଦୁର୍ଘଟଣା ଅତ୍ୟନ୍ତ ହୂଦୟ ବିଦାରକ

ଏହାଛଡ଼ା ତୁରନ୍ତ ସହାୟତା ଯୋଗାଇ ଦେବାପାଇଁ ସେ କେନ୍ଦ୍ରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇଁ ରେଳବାଇ ପକ୍ଷରୁ ହେଲ୍ପ୍ ଲାଇନ୍ ନମ୍ଘର ଜାରି କରାଯାଇଛି

ଜଣେ ସରକାରୀ ମୁଖପାତ୍ରଙ୍କ କହିବା ଅନୁଯାୟୀ ପଞ୍ଜାବରେ ଶୋକ ଦିବସ ପାଳନ କରାଯାଉଥିଲାବେଳେ ଆଜି ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟରେ ଛୁଟି ଘୋଷଣା କରାଯାଇଛି ଶ୍ରୀଲଙ୍କା ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରନିଲ୍ ବିକ୍ରମାସିଂହେଙ୍କୁ ସାକ୍ଷାତ୍ କରିଛନ୍ତି ଭାରତ ସହାୟତାରେ ଶ୍ରୀଲଙ୍କାର ଜାଫନାଠାରେ ଚାଲିଥିବା ଗୃହନିର୍ମାଣ ପ୍ରକଳ୍ପଗୁଡ଼ିକର ସ୍ଥିତି ସଂପର୍କରେ ଉଭୟ ନେତା ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାକ ମଧ୍ୟ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ

ପିଏମ୍ ଭୋଲା ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାର ବେଗ୍ରସରାଇର ଲୋକସଭା ସାଂସଦ ଭୋଲା ସିଂଙ୍କ ପ୍ରତି ଶେଷ ସମ୍ମାନ ଜଣାଇଛନ୍ତି ଶ୍ରୀ ମୋଦି ଏହି ବରିଷ୍ଣ ବିଜେପି ନେତାଙ୍କ ଦିଲ୍ଲୀସ୍ଥିତ ସରକାରୀ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଲୋକସଭା ବାଚସ୍କତି ସୁମିତ୍ରା ମହାଜନ ଏବଂ ବରିଷ୍ଣ ବିକେପି କାର୍ଯ୍ୟକର୍ତ୍ତା ଦିବଂଗତ ନେତାଙ୍କ ଶେଷ ସମ୍ମାନ ଜଣାଇଛନ୍ତି ତାଙ୍କ ମରଶରୀରକୁ ପାଟନା ନିଆଯାଇ ଜନସାଧାରଣଙ୍କ ଶେଷ ଦର୍ଶନ ନିମନ୍ତେ ବିହାର ବିଧାନସଭା ଓ ବିକେପି ରାଜ୍ୟ କାର୍ଯ୍ୟାଳୟରେ ରଖାଯିବ ବେଗୁସରାଇରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ

ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିବା ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଏହି ଅବସରରେ ଅନ୍ତର୍କାତୀୟ ସନ୍ତାସବାଦ ଉପରେ ଜାତିସଂଘର ଏକ ବସ୍ତୃତ ସମ୍ମିଳନୀ ଆୟୋଜନପାଇଁ ଦାବି କରିଛନ୍ତି ଆଜି ଉପରାଷ୍ଟ୍ରପତି ବ୍ରସେଲ୍ସର ଅନ୍ତ୍ରରିପ୍ଠାରେ ଥିବା ଜେନ ସାଂସ୍କୃତି କେନ୍ଦ୍ରଠରେ ଭାରତୀୟମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସ୍ଟଚୀ ରହିଛି

ସାରା ରାଜ୍ୟରେ ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ଭୋଟଗଣତି କେନ୍ଦ୍ରରେ କଣ୍ଟ୍ରୋଲ୍ ରୁମ୍ରୁ ଦାୟିତ୍ୱରେ ଥିବା ରିଟର୍ଶ୍ଣିଂ ଅଫିସର ଭୋଟଗଣତିର ତାକା ସ୍ଥିତି ଓ ଫଳାଫଳ ସମ୍ପର୍କରେ ସୂଚନା ଦେବେ

ଏପି ହାଉସିଂ ମିନିଷ୍ଟର କେନ୍ଦ୍ର ଗୃହନିର୍ମାଣ ଓ ସହରୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହରଦୀପ୍ ସିଂ ପୁରି କହିଛନ୍ତି କାର୍ଯ୍ୟାନ୍ୱୟନ ସମୟରେ ସ୍କାର୍ଟ ସିଟି ପ୍ରକଳ୍ପଗୁଡ଼ିକରେ ଆବଶ୍ୟକତା ଅନୁଯାୟୀ ସରଳ କରାଯାଇପାରିବ ଅରୁଣାଚଳ ପ୍ରଦେଶରେ ତାଙ୍କ ମନ୍ତ୍ରଣାଳୟଦ୍ୱାରା ପ୍ଲାଗ୍ସିପ୍ କାର୍ଯ୍ରକ୍ରମଗୁଡ଼ିକର ସମୀକ୍ଷା ବୈଠକରେ ଯୋଗ ଦେବା ପରେ ଗତକାଲି ଇଟାନଗରଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ପୁରୀ ଏହା କହିଛନ୍ତି ସେ କହିଛନ୍ତି ପାଶିଘ୍ ଟ ଏବଂ ଇଟାନଗର ବାତ୍ୟା ଓ ଭୂସ୍କଳନ ପ୍ରଭାବିତ ସହର ହୋଇଥିବା ଯୋଗୁଁ ସ୍କାର୍ଟ ସିଟି ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ସମୟରେ ଏହିସବୁ ଅସୁବିଧାଗୁଡ଼ିକୁ ବିଚାରକୁ ନିଆଯିବ ଛତିଶଗଡ଼ ଇଲେକ୍ସନ୍ ଛତିଶଗଡ଼ରେ ଆସନ୍ତାମାସରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନପାଇଁ ମତଦାତାଙ୍କ ମଧ୍ୟରେ ଭୋଟଦାନ ପାଇଁ ସଚେତନତା ସୃଷ୍ଟି କରିବା ସକାଶେ ନିର୍ବାଚନ କମିଶନ୍ ଏକ ଅଭିଯାନ ଆରମ୍ଭ କରିଛନ୍ତି ଶତ ପ୍ରତିଶତ ଭୋଟ୍ ଲକ୍ଷ୍ୟ ହାସଲ ନେଇ ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି

ଗତ ଗୁରୁବାର ଦିନ ଆକ୍ରମଣ ଘଟଣା ଯୋଗୁଁ କାନ୍ଦାହାର ପ୍ରଦେଶରେ ନିର୍ବାଚନକୁ ଏକ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିବା ବେଳେ ନିରାପତ୍ତା ପ୍ରସଙ୍ଗ ତଥା ନିର୍ବାଚନ ମଣ୍ଡଳୀ ସଂଖ୍ୟା ହ୍ରାସ କରିବା ନେଇ ଅସହମତି କାରଣରୁ ଘଜନୀ ପ୍ରଦେଶରେ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି

ରେସ୍ଲିଂ ହଙ୍ଗେରୀର ବୁଦାପେଷ୍ଠଠାରେ ବିଶ୍ୱ କୁସ୍ତି ଚାମ୍ପିୟନ୍ସିପ୍ ଆଜିଠାରୁ ଆରମ୍ଭ ହେଉଛି

ସାଉଦି ଖସୋଗି ସାଉଦି ଆରବ ସ୍ୱୀକାର କରିଛି ଯେ ବିରୁଦ୍ଧବାଦୀ ସାମ୍ବାଦିକ କମାଲ ଖାସୋଗୀଙ୍କୁ ଇସ୍ତାନବୁନ୍ସ୍ଥିତ ଦୂତାବାସ ଭିତରେ ହତ୍ୟା କରାଯାଇଛି ସାଉଦି ପ୍ରେସ୍ ଏଜେନ୍ନୀ କହିଛି ଇସ୍ତାନବ୍ରଲରେ ଥିବା ସାଉଦି ଆରବ ଦ୍ୱତାବାସରେ ଜମାଲ୍ ଖାସୋଗୀ ଏବଂ କିଛି ବ୍ୟକ୍ତିଙ୍କ ମଧ୍ୟରେ ହୋଇଥିବା ଆଲୋଚନା କ୍ରମଶଃ ଉଗ୍ର ରୂପ ନେଇଥିଲା ଏବଂ ମରଣାନ୍ତକ ଆକ୍ରମଣ ପ୍ରତିଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା ଖାସୋଗୀ ମାମଲାରେ ପ୍ରବଳ ଚାପର ସମ୍ମୁଖୀନ ହୋଇଥିବା ସାଉଦି ଆରବ ଯ୍ରବରାଜ ମହମ୍ମଦ ବିନ୍ ସଲମାନ ଜଣେ ପ୍ରମ୍ରଖ ଗ୍ରଇନ୍ଦା ଅଧିକାରୀ ଅହନ୍ମଦ ଅଲ୍ ଆସିରି ଏବଂ ରୟାଲ୍ କୋର୍ଟର ଗଣମାଧ୍ୟମ ଉପଦେଷ୍ଟା ସାଉଦି ଅଲ୍ କ୍ୱାତାନିଙ୍କୁ ବରଖାସ୍ତ କରିଛନ୍ତି ହକି ଓମାନର ମସ୍କଟ୍ରେ ଚାଲିଥିବା ଏସିଆନ ଚମ୍ପିୟନ୍ସ ଟ୍ରଫିର ପୁରୁଷ ହକି ପ୍ରତିଯୋଗିତାର ଦ୍ୱିତୀୟ ରାଉଣ୍ଡ୍ ରବିନ୍ ମ୍ୟାଚ୍ରେ ଆକି ରାତିରେ ଭାରତ ଏହାର ପ୍ରମୁଖ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ

ଭାରତ ଆସନ୍ତାକାଲି ଜାପାନ ଏବଂ ଆସନ୍ତା ସପ୍ତାହରେ ମାଲେସିଆ ଓ ଦକ୍ଷିଣ କୋରିଆ ସହିତ ମ୍ୟାଚ୍ ଖେଳିବ